ସମସ୍ତଙ୍କ ନିକଟରେ ଡିଜିଟାଲ୍ ସେବା ପହଞ୍ଚାଇବା ପାଇଁ ପ୍ରଭାବଶାଳୀ ନବସ୍କଜନ ବ୍ୟବହାର କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଚ୍ଛନ୍ତି

ଏହି ଅବସରରେ ରାଷ୍ଟପତି ଶ୍ରୀ କୋବିନ୍ଦ୍ କହିଛନ୍ତି ଡିଜିଟାଲ୍ ପ୍ରଭେଦକୁ ହ୍ରାସ କରିବାପାଇଁ ଏହାର ପ୍ରତ୍ୟେକଟି ଦିଗ ଉପରେ କାର୍ଯ୍ୟ କରିବା ଆବଶ୍ୟକ ସେ କହିଛନ୍ତି ଦେଶର ଜନସଂଖ୍ୟାର ଏକ ବୃହତ୍ ବର୍ଗ ଏବେ ମଧ୍ୟ ଡିଜିଟାଲ୍ ୍ସେବାର ଲାଭ ପାଇବାରେ ସକ୍ଷମ ହୋଇ ନାହାନ୍ତି ପ୍ରଭାବଶାଳୀ ନବସ୍କଜନ ମାଧ୍ୟମରେ ଡିଜିଟାଲ୍ ଉପଲହ୍ଧତାକୁ ବୃଦ୍ଧି କରି ଏଭଳି ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ବିଗତ କିଛି ବର୍ଷ ମଧ୍ୟରେ ଡିଜିଟାଲ୍ ମୌଳିକତାଞ୍ଚାକୁ ସୁଦୃଢ଼ କରିବାଦ୍ୱାରା ଅଧିକର୍ ଅଧିକ ଲୋକ ଡିକିଟାଲ୍ ସେବା ପାଇପାରୁଛନ୍ତି ଟେକ୍ନୋଲୋଜିର ବିକାଶ ସର୍ବଦା ଆମ ମଧ୍ୟରେ ଦୂରତାକୁ ହ୍ରାସ କରିଛି କିନ୍ତୁ ଡିଜିଟାଲ୍ ମାଧ୍ୟମ ଆମ ଜୀବନକୁ ସହଜ ଓ ସରଳ କରିଦେଇଛି

ଆରୋଗ୍ୟ ସେତୁ ଇ ଅଫିସ୍ ଏବଂ ଭିଡ଼ିଓ କନ୍ଫରେନ୍ବ ଭଳି ସେବାର ଉପଯୋଗ ଦେଶକୁ ମହାମାରୀ ଭଳି ସଙ୍କଟ ସମୟରେ ଆହ୍ୱାନକୁ କମ୍ କରିବାରେ ସହାୟତା କରିଛି ଏହି ପୁରସ୍କାର ପାଇଁ ମନୋନୟନ ସ୍କ୍ରିନିଂଠାରୁ ଆରମ୍ଭ କରି ପୁରସ୍କାର ପ୍ରଦାନ ପ୍ରର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଡିଜିଟାଲ୍ ମାଧ୍ୟମରେ କରାଯାଇଥିଲା ଇଲେକ୍ଟ୍ରୋନିକ୍ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଶାଳୟ ଅଧୀନସ୍ଥ ନ୍ୟାସନାଲ୍ ଇନ୍ଫର୍ମେଟିକ୍ ସେଣ୍ଟର୍ ପ୍ରତି ଦୂଇ ବର୍ଷରେ ଥରେ ଡିଜିଟାଲ୍ ଇଣ୍ଡିଆ ସମ୍ମାନ ପ୍ରଦାନ କରୁଛି ଇ ଗଭର୍ଷାନ୍ସ ଏବଂ ସରକାରୀ କଳର ସେବା ଯୋଗାଣକୁ ଡିଜିଟାଲ୍ ପଦ୍ଧତିରେ କରିବାପାଇଁ ପ୍ରୋହାହନ ଦେବା ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଉଛି

ସେ କହିଛନ୍ତି ଭାରତକୁ ଏକ ବୃହତ୍ ଆର୍ଥିକ ଶକ୍ତି ଭାବେ ଅଗ୍ରସର ହେବାପାଇଁ ଯୋଗାଯୋଗର ଉକ୍କୁଷ୍ଟ ବ୍ୟବସ୍ଥା ହେଉଛି ରାଷ୍ଟ୍ରର ପ୍ରାଥମିକତା

ଉତ୍ତର ପ୍ରଦେଶରେ ମାଲ୍ ପରିବହନ ପାଇଁ ନ୍ୟୁ ଭାଉପୁର ନ୍ୟୁ ଖୁର୍ଜା ପ୍ରର୍ବାଞ୍ଚଳ ଉହର୍ଗୀକୃତ ପରିବହନ କରିଡରକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପରିବହନ କରିଡର୍ ଆତ୍କନିର୍ଭର ଭାରତ ନିର୍ମାଣରେ ବହୁତ ସହାୟକ ହେବ ଏହାଦ୍ୱାରା ନ୍ତନ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ଏବଂ ନିଯୁକ୍ତିର ଅନେକ ସୁଯୋଗକୁ ପ୍ରୋହାହନ ମିଳିବ ସେ କହିଛନ୍ତି କିଷାନ ରେଲ୍ର ସୁବିଧା ଉପଲହ୍ଧ ହେବାଦ୍ୱାରା କୂଷକଙ୍କ ସମେତ ଅନ୍ୟ ଲୋକମାନଙ୍କୁ ଲାଭ ମିଳିବ ଶ୍ରୀ ମୋଦି ଏହି କରିଡର୍ରେ ଯୋଗାଯୋଗ ବ୍ୟବସ୍ଥାକୁ ବଡ଼ ଉପଲହ୍ଧବ ବୋଲି କହିଛନ୍ତି ସ୍ୱାଧୀନତା ପରେ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ବୋଲି ସେ କହିଛନ୍ତି

ସେ କହିଛନ୍ତି ମୌଳିକଢାଞାର ବିକାଶ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଏହା ଭବିଷ୍ୟତ ପିଢ଼ିପାଇଁ ଆମର ଦାୟିତ୍ୱ

ଏହି ପଥ ଉତ୍ତର ପ୍ରଦେଶର ଅଧିକାଂଶ ଭାଗ ଦେଇ ଯାଇଛି ସମ୍ପ୍ରତି ଏହା କାନ୍ପୁର ଏବଂ ଦିଲ୍ଲୀ ମୁଖ୍ୟ ରେଳପଥରେ ଯାତାୟତ କ୍ଷେତ୍ରରେ ସୃଷ୍ଟି ହେଉଥିବା ଭିଡ଼ ହ୍ରାସ କରିବାରେ ସହାୟତା କରିବ ଏହାବ୍ୟତୀତ ଭାରତୀୟ ରେଳବାଇରେ ଅଧିକ ଦ୍ରତଗତିରେ ରେଳଗାଡ଼ି ଚଳାଚଳକୁ ସହାୟତା କରିବ ସେଣ୍ଟର ଫାର୍ମର୍ସ ସରକାର ଆଉ କିଛି ସମୟ ପରେ ତିନୋଟି ନୃତନ କୃଷି ଆଇନକୁ ନେଇ ଜାରି ଥିବା ଅଚଳାବସ୍ଥା ଦୂର କରିବା ନିମନ୍ତେ ସରକାର ଆନ୍ଦୋଳନରତ କୃଷକ ସଙ୍ଗଠନଗୁଡ଼ିକ ସହ ଆଲୋଚନା କରିବେ ବିଜ୍ଞାନ ଭବନରେ ଏହି ଆଲୋଚନା ଅନୁଷ୍ଠିତ ହେବ ଏହା ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ବୈଠକ

କୃଷି ଆଇନ ବ୍ୟତୀତ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ବାୟୁ ପ୍ରଦ୍ଷଣ ଓ ବିଦ୍ୟୁତ୍ ଶକ୍ତି ସମ୍ପର୍କିତ ଆଇନ ଉପରେ ବୈଠକରେ ଆଲୋଚନା ହେବ ଚାଷୀମାନଙ୍କ ଦ୍ୱାରା ଉଠାଯାଉଥିବା ନ୍ୟାୟସଙ୍ଗତ ସମସ୍ତ ନାଯ୍ୟଦାବୀର ଆଲୋଚନା ମାଧ୍ୟମରେ ଉପଯୁକ୍ତ ସମାଧାନ କରାଯାଇ ପାରିବ ବୋଲି ସରକାର ନିଜ ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି ପୂର୍ବରୁ କୃଷକ ସଙ୍ଗଠନଗୁଡ଼ିକ ଗତକାଲି ଆଲୋଚନା କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ତେବେ ସରକାର ଆଉ ଗୋଟିଏ ଦିନ ସମୟ ନେଇ ଆଜି ଆଲୋଚନା କରୁଛନ୍ତି

କୃଷି କ୍ଷେତ୍ରର ବିକାଶ ତଥା କୃଷକମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ କେନ୍ଦ୍ରର ଏନ୍ଡିଏ ସରକାର ଆଗାମୀ ଦିନରେ ଉତ୍ଗୀକୃତ ଭାବେ କାର୍ଯ୍ୟ କରିଚାଲିବ ବୋଲି ମଧ୍ୟ ଶ୍ରୀ ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି

କୋଭିଡ୍ ନମ୍ରନା ପରୀକ୍ଷା କ୍ଷେତ୍ରରେ ଦେଶ ଆଉ ଏକ ସଫଳତା ହାସଲ କରିଛି

ଅଧିକାରୀ ଜଣକ କହିଛନ୍ତି ସ୍ଥିତି ଉପରେ କଡ଼ା ଦୃଷ୍ଟି ରଖାଯାଇଛି

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହର୍ଦୀପ୍ ସିଂହ ପ୍ରର୍ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ ଏହାପୂର୍ବରୁ ବ୍ରିଟେନ୍ ଭାରତ ଆସୁଥିବା ସମସ୍ତ ବିମାନ ଚଳାଚଳ ଉପରେ ଆସନ୍ତାକାଲି ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଥିଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ କାତୀୟ ଟାସ୍କ ଫୋର୍ସର ମିଳିତ ନିରୀକ୍ଷଣ ଗୋଷୀର ସ୍ୱପାରିସ୍ ପରେ ଏଭଳି ପଦକ୍ଷେପ ନିଆଯାଇଛି ସମସ୍ତ ରାଜ୍ୟ ସରକାରଙ୍କୁ ଏନେଇ ତୀକ୍ଷ୍ଣ ଦୃଷ୍ଟି ରଖିବାପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ପତ୍ର ଲେଖିଛି ବିଶେଷକରି ନବବର୍ଷ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଜନସମାଗମ ଦୃଷ୍ଟିରୁ ରୋଗର ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଧ୍ୟାନଦେଇ ସତର୍କତା ଅବଲମ୍ବନ କରିବାପାଇଁ କୁହାଯାଇଛି